ଜାତୀୟ କାର୍ଯ୍ୟନିର୍ବାହୀ କମିଟି ଲକ୍ଡାଉନ୍କୁ ନେଇ ସଂଶୋଧିତ ନିୟମାବଳୀ ଜାରି କରିଛି

ଦେଶରେ ଲକ୍ଡାଉନ୍ ନିୟମଗୁଡ଼ିକୁ ଜାରି ରଖିବାପାଇଁ ଏନ୍ଡିଏମ୍ଏ ସବୁ ମନ୍ତ୍ରଣାଳୟ ଭାରତ ସରକାରଙ୍କ ସମସ୍ତ ବିଭାଗ ରାଜ୍ୟ ସରକାର ଓ ରାଜ୍ୟ ପ୍ରଶାସନଗୁଡ଼ିକୁ କହିଛି କୋଭିଡ୍ ନାଇଷ୍ଟିନ୍ ବ୍ୟାପିବାକୁ ନିୟନ୍ତ୍ରଣ କରିବା ସହିତ ଆର୍ଥକ ଗତିବିଧିକୁ ଆହୁରି ବ୍ୟାପକ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ସଂଶୋଧିତ ଲକ୍ଡାଉନ୍ ନିୟମ ଜାରି କରିବାପାଇଁ ଏନ୍ଡିଏମ୍ଏ ଜାତୀୟ କାର୍ଯ୍ୟନିର୍ବାହୀ କମିଟିକୁ ନିର୍ଦ୍ଦେଶ ଦେଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମଗ୍ର ଦେଶର ସାର୍ବଜନୀନ ସ୍ଥାନ ଏବଂ କାର୍ଯ୍ୟସ୍ଥଳୀଗୁଡ଼ିକରେ ଲାଗୁ ହେବାକୁ ଥିବା କୋଭିଡ୍ ନାଇଣ୍ଟିନ୍ ପରିଚାଳନା ସଂକ୍ରାନ୍ତ ଜାତୀୟ ନିର୍ଦ୍ଦେଶାବଳୀ ଜାରି କରିଛି ଏହି ମାର୍ଗଦର୍ଶିକା ଅନୁଯାୟୀ ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଛେପ ପକାଇବାକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯାଇଛି ଏବଂ ପରିବହନ ତଥା ସାର୍ବଜନୀନ ସ୍ଥାନରେ ସମସ୍ତଙ୍କୁ ସାମାଜିକ ଦୂରତ୍ୱ ପାଳନ ପାଇଁ କୁହାଯାଇଛି

ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ସହିତ ପାନ ଗୁଟ୍ଖା ଓ ତମାଖୁର ବ୍ୟବହାରକୁ ନିଷେଧ କରାଯାଇଛି ଏହାଛଡ଼ା କର୍ମଚାରୀମାନଙ୍କୁ ଘରୁ କାମ କରିବାପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି ସର୍ବସାଧାରଣ ସ୍ଥାନରେ ପ୍ରବେଶ ଓ ପ୍ରସ୍ଥାନ କାଳରେ ଥର୍ମାଲ୍ ଯାଞ୍ଚ ହ୍ୟାଣ୍ଡ୍ୱାସ୍ ଓ ସାନିଟାଇଜର୍ର ବ୍ୟବସ୍ଥା ପାଇଁ ମଧ୍ୟ ଏଥିରେ କୁହାଯାଇଛି କର୍ମଚାରୀମାନଙ୍କ ମଧ୍ୟରେ ପର୍ଯ୍ୟାପ୍ତ ଦୂରତ୍ୱ ଏବଂ ସିଫ୍ଟ ମଧ୍ୟରେ ସମୟର ବ୍ୟବଧାନ ସ୍ୱନିଣ୍ଡିତ କରିବା ଭଳି ସାମାଜିକ ଦୂରତ୍ୱ ନିୟମଗୁଡ଼ିକୁ କାର୍ଯ୍ୟସ୍ଥଳୀରେ ସୁନିଛିତ କରିବାପାଇଁ ଏହି ମାର୍ଗଦର୍ଶିକାରେ କୁହାଯାଇଛି

କେବଳ ଘରୋଇ ସ୍ୱାସ୍ଥ୍ୟସେବା ଘରୋଇ ଏୟାର୍ ଆମ୍ଭୁଲାନ୍ଦ ସେବା ଏବଂ ନିରାପତ୍ତା ଉଦ୍ଦେଶ୍ୟରେ ସେବା ବ୍ୟତୀତ ସମସ୍ତ ଘରୋଇ ଓ ଅନ୍ତର୍କାତୀୟ ବିମାନ ଯାତ୍ରାକୁ ପୂର୍ବଭଳି ବନ୍ଦ୍ ରଖାଯାଇଛି ଏହାଛଡ଼ା ମେଟ୍ରୋ ରେଳ ସେବା ମଧ୍ୟ ଏହି ପର୍ଯ୍ୟାୟ ଲକ୍ଡାଉନ୍ରେ ପୂର୍ବଭଳି ବାତିଲ୍ ରହିବ ସ୍କୁଲ୍ କଲେଜ୍ ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରଶିକ୍ଷଣ ଓ ତାଲିମ୍ ପ୍ରତିଷ୍ଠାନ ମଧ୍ୟ ପୂର୍ବଭଳି ବନ୍ଦ୍ ରହିବ ତେବେ ଅନ୍ଲାଇନ୍ ଶିକ୍ଷା କାର୍ଯ୍ୟକ୍ରମ ଚାଲୁ ରଖିବା ସହିତ ଏହାକୁ ଅଧିକ ପ୍ରୋସାହିତ କରିବାପାଇଁ କୁହାଯାଇଛି ହୋଟେଲ୍ ରେସ୍କୋରାଁ ଓ ଅନ୍ୟାନ୍ୟ ଆତିଥ୍ୟ କ୍ଷେତ୍ରଗୁଡ଼ିକ ପୂର୍ବଭଳି ବନ୍ଦ୍ ରହିବ ତେବେ ସରକାରୀ ଅଧିକାରୀ ସ୍ୱାସ୍ଥ୍ୟକର୍ମୀ ଅଟକି ରହିଥିବା ପର୍ଯ୍ୟଟକ ଓ କ୍ୱାରେଣ୍ଟାଇନ୍ ସୁବିଧା ପାଇଁ ଆତିଥ୍ୟ କ୍ଷେତ୍ର ଖୋଲା ରହିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି ରେସ୍ତୋରାଁଗୁଡ଼ିକ କେବଳ ହୋମ୍ ଡେଲିଭରି ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ଅନୁମତି ପ୍ରଦାନ କରାଯାଇଛି ସମସ୍ତ ସିନେମା ହଲ୍ ସପିଙ୍ଗ୍ ମଲ୍ ଜିମ୍ବାସିୟମ୍ ସ୍ୱିମିଙ୍ଗ୍ ପୁଲ୍ ମନୋରଞ୍ଜନ ପାର୍କ ଥିଏଟର୍ ବାର୍ ଅଡିଟୋରିୟମ୍ ଆଦି ଏହି ସମୟରେ ପୂର୍ବଭଳି ବନ୍ଦ୍ ରହିବ ତେବେ ସ୍କୋର୍ଟସ୍ କମ୍ପ୍ଲେକ୍ୱ ଓ ଷ୍ଟାଡିୟମ୍ଗୁଡ଼ିକୁ ଖୋଲାଯିବାପାଇଁ ଅନୁମତି ପ୍ରଦାନ କରାଯାଇଥିବାବେଳେ ଦର୍ଶକଙ୍କୁ ଏସବୁ ସ୍ଥାନକୁ ଯିବାପାଇଁ ଅନୁମତି ମିଳିବ ନାହିଁ ସମସ୍ତ ସାମାଜିକ ରାଜନୈତିକ କ୍ରୀଡ଼ା ମନୋରଞ୍ଜନ ଶିକ୍ଷାଗତ ସାଂସ୍କୃତିକ ଧାର୍ମିକ ଅନୁଷ୍ଠାନ ତଥା ଅନ୍ୟାନ୍ୟ ଜନସମାବେଶ ପାଇଁ ପୂର୍ବଭଳି ଅନୁମତି ପ୍ରଦାନ କରାଯାଇ ନାହିଁ ଚତୁର୍ଥ ପର୍ଯ୍ୟାୟ ରାଷ୍ଟ୍ରବ୍ୟାପୀ ଲକ୍ଡାଉନ୍ କାଳରେ ସମ୍ପୁକ୍ତ ରାଜ୍ୟଗୁଡ଼ିକର ସହମତି ଆଧାରରେ ଅନ୍ତଃରାଜ୍ୟ ଯାତ୍ରୀ ପରିବହନ ନିମନ୍ତେ ବସ୍ ଓ ଅନ୍ୟାନ୍ୟ ଚାରିଚକିଆ ଯାନ ଚଳାଚଳ ପାଇଁ ଅନୁମତି ପ୍ରଦାନ କରାଯାଇଛି ତେବେ ରାଜ୍ୟ ମଧ୍ୟରେ ଯାତ୍ରୀବାହୀ ବସ୍ ଓ ଅନ୍ୟାନ୍ୟ ଯାନ ଚଳାଇବା ବିଷୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିଷ୍ପଭି ଉପରେ ଛାଡ଼ି ଦିଆଯାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟଦ୍ୱାରା ଜାରି କରାଯାଇଥିବା ମାନଦଣ୍ଡ ମୁତାବକ ରେଡ୍ ଗ୍ରୀନ୍ ଓ ଅରେଞ୍ ଜୋନ୍ ସମ୍ପର୍କରେ ନିଷ୍କଭି ନେବାପାଇଁ ମଧ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଗୁଡ଼ିକୁ କୁହାଯାଇଛି

ତେବେ ଅବରୋଧ ଅଞ୍ଚଳଗୁଡ଼ିକରେ କୌଣସି କଟକଣାର କୋହଳ କରାଯାଇ ନାହିଁ

କାର୍ଯ୍ୟାଳୟ ଓ କାର୍ଯ୍ୟସ୍ଥଳୀ ନିରାପତ୍ତାକୁ ସୁନିଣ୍ଠିତ କରିବାପାଇଁ କର୍ମଚାରୀମାନେ ନିଜ ନିଜର ମୋବାଇଲ୍ରେ 'ଆରୋଗ୍ୟ ସେତୁ' ଡାଉନ୍ଲୋଡ଼୍ କରିବାପାଇଁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି ଡାକ୍ତର ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ପରିମଳ କର୍ମଚାରୀ ଓ ଆମ୍ଭୁଲାନ୍ସଗୁଡ଼ିକର ଅବାଧ ଚଳାଚଳ ସୁନିଣ୍ଡିତ କରିବା ସକାଶେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଛି ଖାଲି ଟ୍ରକ୍ ସମେତ ମାଲ୍ ପରିବହନ କରୁଥିବା ସମସ୍ତ ଯାନର ଆନ୍ତଃରାଜ୍ୟ ଚଳାଚଳ ପାଇଁ ମଧ୍ୟ ଅନ୍ତମତି ପ୍ରଦାନ କରାଯାଇଛି ଇକୋନୋମିକ୍ ପ୍ୟାକେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କଦ୍ୱାରା ଘୋଷଣା କରାଯାଇଥିବା ସଂସ୍କାରଧର୍ମୀ ପଦକ୍ଷେପ ଓ ଆର୍ଥିକ ପ୍ୟାକେଜ୍ ଦେଶର ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ଉପରେ ଏକ ଯୁଗାନ୍ତକାରୀ ପ୍ରଭାବ ପକାଇବ ଟ୍ୱିଟ୍ ଯୋଗେ ଶ୍ରୀ ମୋଦି କହିଛନ୍ତି ଏହିସବୁ ପଦକ୍ଷେପ ଉଦ୍ୟମିତାର ସୁଦୃଢ଼ୀକରଣ ସହ ସରକାରୀ ସଂସ୍ଥାକୁ ସହାୟତା ଓ ଗ୍ରାମୀଣ ଅର୍ଥନୀତିକୁ ମଜବୁତ୍ କରିପାରିବ ଏହାଛଡ଼ା ରାଜ୍ୟଗୁଡ଼ିକର ସଂସ୍କାରଧର୍ମୀ ଯୋଜନାକୁ ଏହା ସଫଳ କରିବାରେ ସହାୟକ ହୋଇପାରିବ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଏହିସବୁ ଘୋଷଣା 'ଆତ୍କନିର୍ଭର ଭାରତ'ର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ବିଶାଳ ପଦକ୍ଷେପ ହେବ ଏହିସର୍ ପଦକ୍ଷେପ ସ୍ୱାସ୍ଥ୍ୟ ଶିକ୍ଷା ଓ ବ୍ୟବସାୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଶିପାରିବ ଯାହାଫଳରେ କୋଟି କୋଟି ଗରିବ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଏହିଭଳି ପଦକ୍ଷେପ ନେଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଲଢୁଆ ମନୋବୃତ୍ତି ସହ ଆଗୁଆ ପଦକ୍ଷେପ ଓ ଟାଣୁଆ ନେତୃତ୍ୱ କୋଭିଡ୍ ନାଇଷ୍ଟିନ୍ ନିୟନ୍ତ୍ରଣରେ ଉସାହଜନକ ଫଳାଫଳ ଆଣିପାରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି

ସେହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି ଆଣ୍ଡାମାନ ଓ ନିକୋବର ଅରୁଣାଚଳ ପ୍ରଦେଶ ଦାଦ୍ରା ଓ ନଗର ହାବେଳୀ ଚଣ୍ଡୀଗଡ଼ ଲଦାଖ୍ ମେଘାଳୟ ମିକୋରାମ୍ ଓ ପୁଦ୍ରୁଜେରୀ ଦାମନ୍ ଓ ଡିୟୁ ସିକ୍କିମ୍ ନାଗାଲ୍ୟାଣ୍ଡ୍ ଓ ଲାକ୍ଷାଦ୍ୱୀପରେ ଏପର୍ଯ୍ୟନ୍ତ କୌଣସି ସଂକ୍ରମଣ ମାମଲା ସାମ୍ରାକ୍ର ଆସି ନାହି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି

ଯେହେତୁ ପଣ୍ଟିମବଙ୍ଗର ଅଧିକାଂଶ ଅଧିବାସୀ ବାଂଲାଦେଶରେ ରହିଛନ୍ତି ସେଥିପାଇଁ ଢାକାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ଦ୍ୱାରା ସେମାନଙ୍କ ପ୍ରତ୍ୟାବର୍ତ୍ତନକୁ ପ୍ରାଥମିକତା ଦିଆଯାଉଥିବା ସ୍ଚଚନା ମିଳିଛି

ଆମ ସମ୍ଭାଦଦାତା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ଉପକୂଳ ଓଡ଼ିଶାରେ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ଭଦ୍ରକ ବାଲେଶ୍ୱର କଗତ୍ସିଂହପୁର ଏବଂ କେନ୍ଦ୍ରାପଡ଼ାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବା ସହ ସମସ୍ତ ଆଗୁଆ ସତର୍କତାମୃଳକ ବ୍ୟବସ୍ଥା ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏନ୍ଡିଆର୍ଏଫ୍ ଟିମ୍କୁ ଏହିସବୁ କିଲ୍ଲାରେ ମୁତୟନ କରାଯିବା ସହ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି ଏଥିସହ ନୟାଗଡ଼ ଖୋର୍ଦ୍ଧା ପୁରୀ ଢେଙ୍କାନାଳ ମୟରଭଞ୍ଜ ଗଙ୍ଗପତି ଗଞ୍ଜାମ ଏବଂ ଯାଜପୁର କିଲ୍ଲାକୁ ସତର୍କତା କାରି କରାଯାଇଛି